ଏହି ଭତାଣୁର ପରିବ୍ୟାପ୍ତିକୁ ପ୍ରତିହତ କରିବା ଦିଗରେ ଭାରତର ଅଭିଜ୍ଞତାର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି 'ଭୟଭୀତ ନ ହୋଇ ପ୍ରସ୍ତୁତ ରୁହ' ମୂଳମନ୍ତ ଆମ ଦେଶକୁ ଏଦିଗରେ ଆଗେଇବାରେ ପ୍ରେରଣା ଯୋଗାଉଛି ସେ କହିଛନ୍ତି ଭାରତ ଏହି ସମସ୍ୟାକ୍ ହେୟଜ୍ଞାନ ନ କରି ସତର୍କ ରହିବା ସହିତ ଆତଙ୍କିତ ନ ହେବାରେ ବିଶ୍ୱାସ ରଖିଛି ସେ କହିଛନ୍ତି ଭାରତକୁ ଆସୁଥିବା ବିଦେଶୀ ନାଗରିକମାନଙ୍କର ଗତ ଜାନୁୟାରୀ ମଧ୍ୟଭାଗରୁ ଯାଞ୍ ପ୍ରକ୍ରିୟା ଆରମ୍ଭ କରାଯାଇଛି ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି ଗୋଟିଏ ପରେ ଗୋଟିଏ ପାଦ ଏ ଦିଗରେ ଆଗକୁ ବଢ଼ାଇ ଆତଙ୍କିତ ମନୋଭାବକୁ ଏଡ଼ାଇ ଦିଆଯାଇପାରିଛି ଟେଲିଭିଜନ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ କାରି ରହିଥିବା ସଚେତନତା ଅଭିଯାନକୁ ଶ୍ରୀ ମୋଦି ଉଲ୍ଲେଖ କରିବା ସହିତ ବିପଦପୂର୍ଣ୍ଣ ପରିସ୍ଥିତିରେ ରହିଥିବା ଲୋକମାନଙ୍କ ନିକଟରେ ପହଞ୍ଚବାପାଇଁ ବିଶେଷଭାବେ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ରୋଗ ନିରୂପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ବିଦେଶରେ ଥିବା ଭାରତୀୟମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍ ପାଇଁ ବିଭିନ୍ନ ଦେଶରେ ଭ୍ରାମ୍ୟମାଣ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି ନିଜର ଭାବନା ବ୍ୟକ୍ତ କରି ମାଳଦୀପର ରାଷ୍ଟ୍ରପତି ଇବ୍ରାହିମ୍ ମହଞ୍ଜଦ ସୋଲି କହିଛନ୍ତି ଏହି ଭୂତାଶୁକୁ ନିୟନ୍ତିତ କରିବାପାଇଁ ଅଭ୍ତପୂର୍ବ ଭାବରେ ସମ୍ମିଳିତ ପ୍ରତିକ୍ରିୟାର ଆବଶ୍ୟକତା ରହିଛି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ କହିଛନ୍ତି ଶ୍ରୀଲଙ୍କାରେ ଏହି ଭୂତାଣୁକୁ ବ୍ୟାପିବାରୁ କିଭଳି ରୋକାଯାଇପାରିବ ତାହା ଏବେ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକମାନଙ୍କର ଶ୍ରୀଲଙ୍କାରେ ପ୍ରବେଶକୁ ବାରଣ କରାଯାଇଛି ଏହି ଭୂତାଣୁ ସଂକ୍ରମଣ ଦ୍ରତଗତିରେ ବ୍ୟାପୁଥିବାରୁ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଶ୍ରେଷ୍ଠ ନୀତି ଅନୁସରଣ କରିବା ଉପରେ ସମସ୍ତେ ନିଜ ନିଜର ବିଚାରଧାରା ବାଣ୍ଟିବା ଆବଶ୍ୟକ ବୋଲି ଶ୍ରୀ ରାଜପକ୍ଷେ କହିଛନ୍ତି

ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେନା ଦ୍ୱାରା ପରିଚାଳିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଯାତ୍ରୀମାନଙ୍କ ରଖାଯାଇଛି ପ୍ରତିରକ୍ଷା ମ୍ରଖପାତ୍ର କର୍ଷେଲ ସମ୍ଧିତ ଘୋଷ କହିଛନ୍ତି ଇରାନ୍ରେ ଯାଞ୍ଚ ସମୟରେ ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇନଥିବା ଜଣାପଡିଛି

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି ସେମାନଙ୍କୁ ଦୁଇସପ୍ତାହ ପର୍ଯ୍ୟନ୍ତ ପୂଥକ୍ ଭାବେ ରଖାଯିବ

ଆକି ନ୍ନଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର କହିଛନ୍ତି ସରକାର କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ଓ ଦ୍ୱିତୀୟ ଯାଞ୍ଜ୍କୁ ଭାରତୀୟ ନାଗରିକମାନଙ୍କ ପାଇଁ ନିଃଶୁଳ୍କ କରିଛନ୍ତି

ଭୂତାଣୁ ସଂକ୍ରମଣ ମୁକାବିଲାରେ ସମନ୍ୱୟ ରକ୍ଷା ଲାଗି ଅତିରିକ୍ତ ସଚିବ ଦାମ୍ମୁ ରବିଙ୍କୁ ମୁଖ୍ୟ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି

କର୍ଭାରପୁର ପିଲ୍ଗ୍ରାଇମେଜ୍ କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନର କର୍ତ୍ତାରପୁର ସାହିବ୍ ଗୁରୁଦ୍ୱାର ନିମନ୍ତେ ତୀର୍ଥଯାତ୍ରା ଓ ପଞ୍ଜୀକରଣକ୍ତ ଆଜି ମଧ୍ୟରାତ୍ରୀର୍ତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ୍ କରିଦିଆଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମା ଫାଟକଗୁଡ଼ିକରେ ସବୁପ୍ରକାର ଯାତ୍ରୀମାନଙ୍କର ଗମନାଗମନକୁ ବାତିଲ୍ କରିଦିଆଯାଇଛି

ଆକାଶବାଣୀର ସମ୍ଭାଦ ବିଭାଗକୃ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ପ୍ରଲିସ୍ ଡିଜି ଦିଲ୍ବାଗ୍ ସିଂହ କହିଛନ୍ତି ସେନା ଏବଂ ଏସ୍ଓଜି ପକ୍ଷରୁ ସେହି ଗ୍ରାମରେ ମିଳିତ ଭାବେ ଘେରାବନ୍ଦୀ ଓ ଖାନ୍ତଲାସୀ ଅଭିଯାନ କରାଯାଇଥିଲା ଖାନ୍ତଲାସୀକୁ ଆହୁରି କୋର୍ଦାର କରାଯିବା ପରେ ସେଠାରେ ଲୁଚିରହିଥିବା ସନ୍ତାସବାଦୀମାନେ ସ୍ରରକ୍ଷା ଯବାନ୍ଙ୍କ ଆଡ଼କୁ ଲକ୍ଷ୍ୟ କରି ଗୁଳି ଚଳାଇବା ଫଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଜନ୍ମୁ କାଶ୍ମୀର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ଶାହା ପ୍ରତିନିଧି ମଣ୍ଡଳିକୁ ପ୍ରତିଶ୍ରତି ଦେଇଛନ୍ତି ଆଗାମୀ କିଛି ମାସ ମଧ୍ୟରେ ସେହି ଅଞ୍ଚଳରେ ଆଖିଦୃଶିଆ ପରିବର୍ଭନ ପରିଲକ୍ଷିତ ହେବ ବୋଲି ଶ୍ରୀ ଶାହା ବିଶ୍ୱାସ ପ୍ରକଟ କରିଛନ୍ତି ସେହି ଅଞ୍ଚଳରେ ଜନସାଂଖ୍ୟକ ପରିବର୍ତ୍ତନ ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ଏ ସମ୍ପର୍କରେ ଯେଉଁ ମନ୍ତବ୍ୟ ପ୍ରକାଶ କରାଯାଉଛି ତାହା ସମ୍ପର୍ଣ୍ଣ ଭିତ୍ତିହୀନ ବୋଲି ସେ ସ୍ୱଷ୍ଟ କରିଛନ୍ତି ସରକାର ସମାଜର ସବ୍ର ବର୍ଗର ଲୋକଙ୍କ ସହିତ ମିଶି କାର୍ଯ୍ୟ କରିବା ପାଇଁ ଆଗ୍ରହୀ ଯାହାଦ୍ୱାରା ଖ୍ରବ୍ ଶୀଘ୍ର ଜନ୍ମ କାଶ୍ମୀରକ୍ତ ରାଜ୍ୟର ମାନ୍ୟତା ମିଳିପାରିବ ସେହି ଅଞ୍ଚଳରେ ଲାଗିଥିବା କଟକଣାକ୍ର ନେଇ ପ୍ରତିନିଧି ଦଳର ଆଶଙ୍କା ଉପରେ ଶ୍ରୀ ଶାହା କହିଛନ୍ତି କୌଣସି ଚାପ ନୁହେଁ ବରଂ ବାସ୍ତବିକ ସ୍ଥିତି ଅନୁଯାୟୀ ପ୍ରତିବନ୍ଧକ କୋହଳ କରିବା ଉପରେ ନିଷ୍ପଭି ନିଆଯାଉଛି ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଜନ୍ମୁ କାଶ୍କୀରରେ ଏକ ଅଧିକ ଫଳପ୍ରଦ ନିବାସ ନୀତି ଲାଗ୍ର ହେବା ସହିତ ବ୍ୟାପକ ପରାମର୍ଶକ୍ରମେ ସମସ୍ତଙ୍କୁ ସୁହାଇବା ଭଳି ଏକ ଅର୍ଥନୈତିକ ବିକାଶ ନୀତି ପ୍ରସ୍ତୁତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତିନିଧି ଦଳକୁ ଭରସା ଦେଇଛନ୍ତି

କଂଗ୍ରେସ ବିଧାୟକ ଦଳ ଗତକାଲି ଏକ ହି୍ୱପ୍ ଜାରି କରି ଆସନ୍ତାକାଲି ଆରମ୍ଭ ହେବାକୁଥିବା ବିଧାନସଭା ଅଧିବେଶନରେ ଉପସ୍ଥିତ ରହିବାପାଇଁ ଦଳୀୟ ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି ପକ୍ଷରୁ ମଧ୍ୟ ସମସ୍ତ ଦଳୀୟ ସଦସ୍ୟଙ୍କୁ ଆଜି ହ୍ୱିପ୍ ଜାରି କରାଯାଇ ଗୃହରେ ଉପସ୍ଥିତ ରହି ଆସ୍ଥା ଭୋଟ୍ ସମୟରେ ଦଳ ସପକ୍ଷରେ ଭୋଟ୍ ଦେବାପାଇଁ କୃହାଯାଇଛି ହରିୟାଣାର ଏକ ହୋଟେଲ୍ରେ ରହ୍ରଥିବା ବିକେପି ବିଧାୟକମାନେ ଏପର୍ଯ୍ୟନ୍ତ ଭୋପାଳ ଫେରି ନାହାନ୍ତି

ଗତ ସପ୍ତାହରେ ପୂର୍ବତନ କେନ୍ଦ୍ରମନ୍ତୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର୍ ଇସଫା ଦେବାପରେ ଏହିସବ୍ ବିଧାୟକମାନେ ମଧ୍ୟ ସେମାନଙ୍କର ଇସ୍ତଫା ପ୍ରଦାନ କରିଥିଲେ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ୍ ଆସନ୍ତାକାଲି ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବାପାଇଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନିର୍ଦ୍ଦେଶ ଦେଇଛନ୍ତି